ଏହି ସମାବେଶରେ ପଛିମଓଡ଼ିଶାର ବରଗଡ଼ ସମ୍ମଲପୁର ସୋନପୁର ବଲାଙ୍ଗୀର କଳାହାଣ୍ଡି ଝାରସୁଗୁଡ଼ା ଆଦି ଜିଲ୍ଲାରୁ ହଜାର ସଂଖ୍ୟାରେ କର୍ମୀମାନେ ଯୋଗ ଦେଇଛନ୍ତି

ବିଲହାଟ ଗ୍ରାମ୍ୟ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ କ୍ରାଇମ୍ବ୍ରାଅ୍ ତାଙ୍କୁ ଗିରଫ କରିଛି ଗିରଫ ମହିଳା ଜଶଙ୍କ ହେଲେ ପାଟକ୍ରରା ଥାନା ଅନ୍ତର୍ଗତ ଗରଦପ୍ରର ଅଞ୍ଞଳର ବୋଲି ଜଣାପଡ଼ିଛି

ଖାଉଟି ସୁରକ୍ଷା ତତ୍ତ ସୃଷ୍ ଆମେରିକାରେ ପ୍ରଥମେ ହୋଇଥିଲା

ସେ ଖାଉଟିମାନଙ୍କୁ ଏକତ୍ର କରି ସେମାନଙ୍କ ସ୍ବରକ୍ଷା ଦାବିରେ ଉପାଦକ ଓ ବ୍ୟବସାୟୀଙ୍କ ବିରୋଧରେ ଆନ୍ଦୋଳନକୁ ବ୍ୟାପକ କରିଥିଲେ

ଏହି ଜିଲ୍ଲାଗୁଡ଼ିକ ହେଉଛି ଝାରସୁଗୁଡ଼ା ସମ୍ୟଲପୁର ସୁନ୍ଦରଗଡ଼ ଦେଓଗଡ଼ ଭଦ୍ରକ ବାଲେଶ୍ୱର ଯାଜପୁର ଜଗତସିଂହପୁର କେନ୍ଦ୍ରାପଡ଼ା ଏବଂ କଟକ

ଦର୍ଶକମାନେ ବିନା ଟିକେଟ୍ରେ ଖେଳ ଦେଖିବା ଲାଗି ବ୍ୟବସ୍କା କରାଯାଇଛି